ଏ ଦିଗରେ ସରକାର ବିହିତ ପଦକ୍ଷେପ ନେବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

ସେ କହିଛନ୍ତି ଲୋକମାନେ ବଜାରରେ ମିଳୁଥିବା ମାସ୍କ କିମ୍ନା ଘର ତିଆରି ମାସ୍କ ଗାମୁଛା ବା ଶାଢ଼ି କାନି ବ୍ୟବହାର କରିପାରିବେ

ରାକ୍ୟ ବିକେପି ସଭାପତି ସମୀର ମହାନ୍ତି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ତା ରାଷ୍ଟ୍ରୀୟ ସଂପାଦକ ସତ୍ୟ କୁମାରଙ୍କ ସମେତ ବହୁ କେନ୍ଦ୍ରୀୟ ଓ ରାଜ୍ୟ ନେତୁବୂନ୍ଦଙ୍କ ସହ ଭିଡିଓ କନଫରେନ୍ବ ମାଧ୍ଧମରେ ଆଲୋଚନା ସମୟରେ ସେମାନେ ଏହା କହିଛନ୍ତି

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଅଧ୍ଧକ୍ଷତାରେ ଏହି ବୈଠକ ପ୍ରଥମ ଥରଲାଗି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ଧମରେ ଅନୁଷ୍ବିତ ହେବ

ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ମଧ୍ଧରୁ ଜଶଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି

ତେବେ ସମ୍ମୁକ୍ତ ଅଞ୍ଞଳରେ ଅନୁଧ୍ଧାନ କାମ ଶେଷ ହୋଇ ନ ଥିବା ଦୂଷ୍ଟିରୁ ପ୍ରଶାସନ ଏଭଳି ନିଷ୍ବତ୍ତି ନେଇଛନ୍ତି

ସୁବିଧାରେ ଚିକିହା ବ୍ୟବସ୍ଚା ଯୋଗାଇ ଦିଆଯାଇପାରିବ ସେଥିଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଚାନରେ ଏଭଳି ହସିଟାଲ୍ ନିର୍ମାଣ କରାଯାଉଛି ଏହି ଗସ୍ତ ଅବସରରେ ସେମାନେ ସମ୍ମୁକ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲ ଅଧିକାରୀମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି

ଯେଉଁମାନେ କରୋନା ଆଶଙ୍କା ନେଇ ସନ୍ଦେହରେ ଅଛନ୍ତି ସେମାନେ ମଧ ଏହି ନମ୍ଗରକୁ ଫୋନ୍ କରି ନିକ ସନ୍ଦେହ ଦୂର କରିବା ସହିତ ପରାମର୍ଶ ନେଇପାରିବେ